ସେ କହିଛନ୍ତି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ବିକାଶ ଦିଗରେ ସରକାର ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି

ସେ କହିଛନ୍ତି ପାରମ୍ପରିକ କୃଷିର ବିକାଶକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି କାରଣ କୃଷକ ଓ ଖାଉଟିମାନଙ୍କ ମଧ୍ୟରେ ଥିବା ଦୂରତ୍ୱ କମ୍ କରିବା ପ୍ରତି ଗୁରୁତ୍ୱ ଦିଆଯାଉଛି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ସରକାର ମଧ୍ୟ କୃଷି ବୈଷୟିକ ଜ୍ଞାନଭିତ୍ତିକ ଷ୍ଟାର୍ଟ ଅପ୍ କମ୍ପାନୀଗୁଡ଼ିକ ବିକାଶ ଦିଗରେ କାର୍ଯ୍ୟ କର୍ଛନ୍ତି ଯାହାଫଳରେ କୃଷକମାନଙ୍କର ଡାଟାବେସ୍ ଓ କୃଷିଜାତ ସାମଗ୍ରୀ ମହକୁଦ୍ ପରିମାଣ ସହାୟତାରେ କୃଷିକାର୍ଯ୍ୟ ବିଜ୍ଞତାର ସହ ସମ୍ପନ୍ନ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି କ୍ଷୁଦ୍ର ଜଳସେଚନ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି ଏଥିପାଇଁ 'ବୁନ୍ଦାଏ ଜଳ ଅଧିକ ଅମଳ'ର ମନ୍ତ ସହ କାର୍ଯ୍ୟ କରାଯାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆଧୁନିକ ଜୈବ ବୈଷୟିକ ଜ୍ଞାନ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ୍ ବ୍ଲକ୍ ଚେନ୍ ଓ ଡ୍ରୋନ୍ ବୈଷୟିକ ଜ୍ଞାନ ଭଳି ଆଧୁନିକ ଜ୍ଞାନକୌଶଳର କୃଷିକ୍ଷେତ୍ରରେ ବିନିଯୋଗ ଲାଗି କୃଷକମାନଙ୍କଦ୍ୱାରା ଦିଆଯାଉଥିବା ମତାମତ ଗୁରୁତ୍ୱ ବହନ କରେ ଶ୍ରୀ ମୋଦି କହିଛନ୍ତି ଏକବିଂଶ ଶତାବ୍ଦୀରେ କେହି ଯେଭଳି କ୍ଷୁଦ୍ଧାର୍ତ୍ତ ରହିବେ ନାହି କିମ୍ବା କୁପୋଷଣର ଶିକାର ହେବେ ନାହିଁ ତାହା ନିଶ୍ଚିତ କରିବା ହେଉଛି କୃଷି କ୍ଷେତ୍ର ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ ରାଜନାଥ ଏସିଆ କନ୍ଫରେନ୍ସ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଆଞ୍ଚଳିକ ଶାନ୍ତି ସ୍ଥାପନ ପାଇଁ ପରସ୍କରର ସୁବିଧା ଅସୁବିଧାକୁ ଭଲଭାବରେ ହୃଦୟଙ୍ଗମ କରିବା ଓ ଅନ୍ୟ କାହାରି ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଯଥେଷ୍ଟ ଗୁରୁତ୍ୱ ବହନ କରେ ନୂଆଦିଲ୍ଲୀରେ ଆଜି ଦ୍ୱାଦଶ ଦକ୍ଷିଣ ଏସୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି କେବଳ ଗୋଟିଏ ଦେଶ ପାକିସ୍ତାନକ୍ ଛାଡ଼ି ଅଞ୍ଚଳର ବାକି ସମସ୍ତ ଦେଶ କାହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କର୍ ନାହନ୍ତି ସେ କହିଛନ୍ତି ଭାରତ କେବଳ ସେହି ଗୋଟିଏ ଦେଶକ୍ତ ଛାଡ଼ି ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବାକି ପଡ଼ୋଶୀ ଦେଶଗ୍ରଡ଼ିକ ସହ ନିରନ୍ତର କଥାବାର୍ତ୍ତା କର୍ରଛି ସେ କହିଛନ୍ତି କେବଳ ସେହି ଗୋଟିଏ ଦେଶର ଆଚରଣ ପାଇଁ ସାର୍କର ସମ୍ପର୍ଣ୍ଣ ଉପଯୋଗ ହୋଇପାରୁ ନାହିଁ ମନ୍ତ୍ରୀ କହିଛନ୍ତି ଦକ୍ଷିଣ ଏସୀୟ ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଓ ବିକାଶ କ୍ଷେତ୍ରରେ ପଡ଼ୋଶୀ ଦେଶଗୁଡ଼ିକୁ ଆର୍ଥକ ସହାୟତା ପ୍ରଦାନ କରୁଛି ସନ୍ତାସବାଦ ବିଷୟ ଉଲ୍ଲେଖ କରି ଶ୍ରୀ ସିଂହ କହିଛନ୍ତି ଦେଶରେ ହୋଇଥିବା ସନ୍ତାସବାଦୀ ଆକ୍ରମଣଗୁଡ଼ିକ ଆମକୁ ସନ୍ତାସବାଦକୁ ପ୍ରୋହାହନ ନୀତି ବିଷୟ ମନେପକାଇ ଦେଉଛି ସେ କହିଛନ୍ତି ସନ୍ତାସବାଦୀ ସଙ୍ଗଠନ ଓ ସେମାନଙ୍କର ଆର୍ଥକ ତଥା ନୀତିଗତ ନେଟ୍ୱାର୍କ୍କୁ ସମ୍ପର୍ଶ୍ଣ ରୂପେ ନଷ୍ଟ କରାଯିବା ଉଚିତ ଓ କୌଣସି ଦେଶ ପକ୍ଷର୍ ସେମାନଙ୍କ ସହାଯ୍ୟ ସମର୍ଥନ ଦିଆଯିବା ଉଚିତ ନ୍ରହେଁ ଭାରତ ସୀମାପାର ସନ୍ତାସବାଦର କଡ଼ା ଜବାବ ଦେବାକୁ ସମ୍ପର୍ଣ୍ଣ ସକ୍ଷମ ସେ କହିଛନ୍ତି ସନ୍ତାସବାଦର ମୂଳୋତ୍ପାଟନପାଇଁ ସମସ୍ତଙ୍କୁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ହେବ ସମ୍ମିଳନୀର ଶୀର୍ଷକ 'ଭାରତର ପଡ଼ୋଶୀ ଦେଶ ପ୍ରଥମେ ନୀତି ଆଞ୍ଚଳିକ ଅନୁଭ୍ତି' ରହିଛି ରାଜନାଥ ଟାବ୍ଲ୍ୟୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସର ପ୍ୟାରେଡ୍ରେ ଭାଗ ନେଇଥିବା ସର୍ବଶ୍ରେଷ୍ଠ ପ୍ରଜ୍ଞାପନ ମେଢ଼ ପୁରସ୍କାରଗୁଡ଼ିକୁ ପ୍ରଦାନ କରିଛନ୍ତି ଆସାମର ପ୍ରଜ୍ଞାପନ ମେଢ଼ ସର୍ବଶ୍ରେଷ୍ଠ ପ୍ରଜ୍ଞାପନ ମେଢ଼ର ପୁରସ୍କାର ଲାଭ କରିଛି ତାହାପରକୁ ଓଡ଼ିଶା ଓ ଉତ୍ତର ପ୍ରଦେଶ ଯଥାକ୍ରମେ ଦ୍ୱିତୀୟ ଓ ତୂତୀୟ ସ୍ଥାନ ଅଧିକାର କରିଛନ୍ତି ଓଡ଼ିଶାର ପ୍ରଜ୍ଞାପନ ମେଡ଼ରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାର ପ୍ରଦର୍ଶନ ହୋଇଥିଲା ଆସାମର ପ୍ରଞ୍ଜପନ ମେଢ଼ରେ ରାଜ୍ୟର ଅନନ୍ୟ ହସ୍ତଶିଳ୍ପ ଓ ସଂସ୍କୃତିର ପ୍ରଦର୍ଶନ ହୋଇଥିବାବେଳେ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ରାଜ୍ୟର ସଂସ୍କୃତି ଓ ଧାର୍ମିକ ଐତିହ୍ୟର ପ୍ରଦର୍ଶନ ହୋଇଥିଲା ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ପ୍ରଜ୍ଞାପନ ମେଢ଼ଗୁଡ଼ିକ ମଧ୍ୟରେ ଜାତୀୟ ଦୁର୍ବିପାକ ରିଲିଫ୍ ବାହିନୀ ଓ ଜଳଶକ୍ତି ମିଶନ ସର୍ବଶ୍ରେଷ ସ୍ଥାନ ଅଧିକାର କରିଛନ୍ତି କେନ୍ଦ୍ରୀୟ ପୂର୍ଭବିଭାଗ ସ୍ୱତନ୍ତ ପୁରସ୍କାର ଲାଭ କରିଛି ପୂର୍ତ୍ତବିଭାଗର ପ୍ରଜ୍ଞାପନ ମେଡ଼ର ଶୀର୍ଷକ 'କାଶ୍ମୀର୍ ସେ କନ୍ୟାକୁମାରୀ' ଥିଲା ଏପି ଆସେମ୍କି କାଉନ୍ସିଲ୍ ଆନ୍ଧ୍ରପ୍ରଦେଶ ବିଧାନସଭାରେ ରାଜ୍ୟ ବିଧାନ ପରିଷଦର ଲୋପ ପାଇଁ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି ମୁଖ୍ୟମନ୍ତ୍ରୀ କଗନ୍ମୋହନ ରେଡ୍ରୀ ଗତକାଲି ଏହି ବିଧାନ ପରିଷଦର ଲୋପ ପାଇଁ ଏକ ଲାଇନ୍ ସମ୍ଭଳିତ ପ୍ରସ୍ତାବ ଆଗତ କରିଥିଲେ

ସେ କହିଛନ୍ତି ରାଜ୍ୟ ବିଧାନ ପରିଷଦକୁ ଲୋପ କରିବାପାଇଁ ବିଧାନସଭରେ ବିସ୍ତୁତ ଆଲୋଚନା ପରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା ଏହାପରେ ବାଚସ୍କତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ଏବେ ଏହି ପ୍ରସ୍ତାବ ଉପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ପାଇଁ ଏହାକୁ କେନ୍ଦ୍ରକୁ ପଠାଯିବ

ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରିଥାଲା ଓ ଜନକପୁରୀଠାରେ ଦୁଇଟି ର୍ୟାଲିରେ ଉଦ୍ବୋଧନ ଦେଇଥିଲେ

ଆମ୍ ଆଦ୍ମୀ ପାର୍ଟି ଆବାହକ ତଥା ମ୍ରଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ନରେଲା ବଓ୍ୱାନା ଓ ଗାନ୍ଧିନଗରଠାରେ ରୋଡ୍ ଶୋ'ମାନ କରିଥିଲେ ଦିଲ୍ରୀ କଂଗ୍ରେସ ମୁଖ୍ୟ ସ୍ରବାସ ଚୋପ୍ଡା ସହରର ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାଗ୍ରଡ଼ିକରେ ଉଦ୍ବୋଧନ ଦେଇଥିଲେ

ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିଓ୍ବାଲ୍ ମଧ୍ୟ କରାୱଲ୍ ନଗର ଗୋକୁଲ୍ପୁରୀ ମେହେରୋଲି ଛତରପୁର ଓ ଦିଲ୍ଲୀ କ୍ୟାଣ୍ଟନ୍ମେଣ୍ଟଠାରେ ରୋଡ୍ ଶୋ'ମାନ କରୁଛନ୍ତି

ଖଣ୍ଡପୀଠର ସଦସ୍ୟ ନ ରହିବା ପାଇଁ ତାଙ୍କ ଇଚ୍ଛା ବିଷୟ ଜଣାଇ ଜଷ୍ଟିସ୍ ଭଟ୍ କହିଛନ୍ତି ଯେତେବେଳେ ୟୁନିୟନ୍ ପକ୍ଷରୁ ସମୀକ୍ଷା କରାଯିବାପାଇଁ ଲୋଡ଼ାଯାଇ ଆବେଦନ କରାଯାଇଥିଲା ସେତେବେଳେ ସେ ଭାରତ ସରକାରଙ୍କ ତରଫର୍ ଲଢ଼ିଥିଲେ

ତାଙ୍କର ଦେଶଭକ୍ତି ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ ଏକ ଟ୍ୱିଟ୍ ବାର୍ଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ସ୍ୱାଧୀନତାପାଇଁ ତାଙ୍କର ଅବଦାନ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ

ଏଥିରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ପ୍ରାରମ୍ଭିକ ନିଲାମୀ ଦସ୍ତାବିଜ୍ ଜାରି କରାଯାଇଛି

ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ଏ ସଂକ୍ରାନ୍ତରେ ସ୍ବଚନା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଏୟାର୍ ଇଣ୍ଡିଆର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଛି ଓ ସରକାରଙ୍କ ପାଖରେ ବହୁତ କମ୍ ସମ୍ଭଳ ରହିଛି

ପୁଲିସ୍ ସୂତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା କହିଛନ୍ତି ସନ୍ତାସବାଦୀ ଲୁଚି ରହିଥିବାର ସୂଚନା ମିଳିବା ପରେ ପୁଲିସ୍ ଓ ଅନ୍ୟ ସୁରକ୍ଷା ବାହିନୀ ଯବାନମାନେ ଗତକାଲି ସନ୍ଧ୍ୟାରେ ଖାନ୍ତଲାସୀ ଅଭିଯାନ ଆରମ୍ଭ କରିଥିଲେ ସେହି ସମୟରେ ଲୁଚି ରହିଥିବା ସନ୍ତାସବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ଜଣେ ସନ୍ତାସବାଦୀର ମୃତ୍ୟୁ ଘଟିଥିଲା